ସେହିଭଳି ସାରାଜୀବନ ଉନୃତି କରି ଚାଲିବାକୁ ପିଲାମାନଙ୍ଙୁ ସହାୟତା କରନ୍ତୁ କିନ୍ତୁ ଚାପ ପକାନ୍ତୁ ନାହିଁ ବୋର୍ଡ଼ ପରୀକ୍ଷା ଲାଗି ବିବ୍ରତ ଓ ଚାପଯୁକ୍ତ ନ ହେବାକୁ ପ୍ରଧାନମନ୍ତୀ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଛନ୍ତି

ମୁଖ୍ୟମନ୍ତୀ କହିଛନ୍ତି ଚାଷୀ ହେଉଛି ଦେଶର ଶକ୍ତି ତଥା ଅର୍ଥନୀତିର ଶକ୍ତି

କୃଷିକୁ ଏକ ଲାଭଜନକ ବୃଭି କରିବାପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ କୃଷି କାର୍ଯ୍ୟକ୍ରମର ସୁଯୋଗ ନେବା ଉପରେ ମୁଖ୍ୟମନ୍ତୀ ଗୁରୁତ୍ୱ ଆରୋପ କରିଥିଲେ

ଭାରତୀୟ ଜନତା ପାର୍ଟି ବିକେପିର ରାଷ୍ଟ୍ରୀୟ ଅଧ୍ଧକ୍ଷ ଭାବେ ଦଳର ବରିଷ ନେତା ଜେପି ନଡ୍ତା ନିର୍ବାଚିତ ହୋଇଛନ୍ତି କାର୍ଯ୍ୟକାରୀ ସଭାପତି ଥିବା ଶ୍ରୀ ନଡ୍ରାଙ୍କୁ ଦଳ ସର୍ବସମ୍ମତିକ୍ରମେ ସଭାପତି ଭାବେ ଚୟନ କରିଛି ଏହି ଅବସରରେ ପ୍ରଧାନମନ୍ତୀ ନରେନ୍ଦ ମୋଦି ସ୍ୱରାଷ୍ଟ ମନ୍ତୀ ଅମିତ୍ ଶାହାଙ୍କ ସମେତ ଦଳର ବରିଷ ନେତାମାନେ ଉପସ୍ଥିତ ଥିଲେ

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଲୋପାମୁଦ୍ରା ମହାନ୍ତିଙ୍କୁ ଓୟୁଏଟିର ଏବଂ ଶ୍ୟାମଳୀ ମହାପାତ୍ରଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ନିଯୁକ୍ତି ଦିଆଯାଇଛି